ଏହି ଆଦୋଳନକୁ ନେଇ କର୍ଭୂପକ୍ଷ ଓ କ୍ରିୟାନୁଷ୍ଠାନ କମିଟି ଛାତ୍ର ପ୍ରତିନିଧିଙ୍କ ମଧରେ ମୁହାଁମୁହି ହୋଇଥିଲା ଘଟଶାର କୌଶସି ସମାଧାନ ନ ହେବାରୁ ସନ୍ଧ୍ୟାରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା

ଅନ୍ୟପକ୍ଷରେ ସାଇନ୍ ଏ ଡାଏକୁ ନେଇ ଛାତ୍ରଛାତ୍ରୀଙ ମଧରେ ଅସନ୍ତୋଷ ଦେଖାଦେଇଛି କର୍ତ୍ରପକ୍ଷ ତୁରନ୍ତ ଏହାକୁ ପ୍ରତ୍ୟାହାର କରିନେବାକୁ ସେମାନେ ଦାବି କରିଛନ୍ତି

ନାମଲେଖା ଚଳିତ ବର୍ଷ ବ୍ରହ୍ମପୁର ସରକାରୀ ପଲି ଟେକ୍ନିକ ଅନୁଷ୍ଠାନରେ ନାମ ଲେଖାଇବା କୁ ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ପକ୍ଷରୁ ଅନୁମତି ମିଳିଛି

ବଳକମାନେ ଶିକ୍ଷା ପାଇବା ଦିଗରେ ଆବଶ୍ୟକୀୟ ଅନୁମୋଦନ ପାଇଁ ଆବେଦନ କରାଯାଇନଥିବାରୁ ଏଆଇସିଟିଇ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା

ଯଥାଶୀଘ୍ର ଘଟଣାର ତଦନ୍ତ ଶେଷ କରିବା ସହିତ ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିବା ଜଶାପଡିଛି

ଆକି ମଧ୍ଧାହୁ ଗୋଟାଏ ବେଳେ ମାମଲାର ଶୁଶାଶି ହୋଇଥିଲାବେଳେ ଗୃହସଚିବ ଶ୍ରୀ ତ୍ରିପାଠୀ ପୁଲିସ ଡିକି ଶ୍ରୀ ଶର୍ମା କ୍ରାଇମ୍ବ୍ରାଞ ଆଇଜି ଶ୍ରୀ ବୋଥ୍ରା କୋରାପୁଟ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ଭୀ ଓ ଏସ୍ପି ଶ୍ରୀ ସିଂହ ବ୍ୟକ୍ତିଗତ ଭାବେ କମିଶନ ଅଧ୍ୟକ୍ଷ ପ୍ରଫେସର ରାମଶଙ୍କର କାଥେରିଆଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଥିଲେ

ଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ପାହ୍ୟା ମନ୍ତୀପଦର ମର୍ଯ୍ୟାଦା ଦିଆଯାଇଥିବା ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମଳିଛି